ବ୍ରହ୍କପୁର ଲୋକସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ଭୋଟ୍ଗ୍ରହଶ କରାଯିବ

ଅପରାହ୍ବରେ ମୁଖ୍ୟମନ୍ତୀ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସିରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ଘୋଧିତ କରିବେ

ଏଥିପାଇଁ ଆବଶ୍ୟକ କାଗଜପତ୍ର ମଧ୍ଧ ଦେଇଛନ୍ତି

ଆଗାମୀ ଦିନରେ ସ୍ଚିର ସରକର ଗଠନ ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ

ଛେଣ୍ଣିପଦା ପରି ଏକ ଶି ୍ବବହୁଳ ଅଞଳରେ ବେକାରମାନଙ୍ଙୁ ନିଯୁକ୍ତି ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନେ କାମ କରିବେ ବୋଲି ପ୍ରକାଶ କରିଛନ୍ତି

ଆସିଛି

ବିଶ୍ୱାସରହିଛି ଚୈତ୍ର ମାସରେ ବସନ୍ତ ହାଡ଼ପୁଟି ଭଳି ରୋଗ ବ୍ୟାପିଥାଏ

କରଞିଆ ଛକରେ ଏକ ଘରୋଇ ଆମ୍ଟୁଲାନ୍ପ ସହ ବାଇକ୍ର ଧକ୍କା ହେବାରୁ ଏହି ଅଘଟଣ ଘଟିଛି

ଏହି ସମୟରେ ରାସ୍ତାରେ ଏକ ଘରୋଇ ଆମ୍ଟୁଲାନ୍ ସେମାନଙ୍କୁ ଧକ୍କା ଦେଇଥିଲା ଘଟଣାସ୍ଥିଳରେ ଜଶଙ୍କର ମୃତ୍ୟ ଘଟିଥିବା ବେଳେ ଡାକ୍ତରଖାନାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା